ବିରୋଧୀ ଦଳଙ୍କ କଷତ୍ୟାଗ ସତ୍ତେ ଗତକାଲି ରାଜ୍ୟସଭାରେଏହି ବିଲ୍ ଗୃହୀତ ହୋଇଛି ପୂର୍ବରୁ ଏହା ଲୋକସଭାରେ ଗୃହୀତ ହୋଇଥିଲା

ଅନ୍ୟପକ୍ଷରେ ବିଜ୍ ଜନତା ଦଳ ଏହି ବିଲ୍କୁ ସମର୍ଥନ କରିଛି କିନ୍ତୁ ଏନ୍ଡିଏର ସହଯୋଗୀ ସଂଯୁକ୍ତ ଜନତା ଦଳ ଏହାକୁ ବିରୋଧ କରିଛି ତେବେ ଏହି ବିଲ୍କୁ ବିରୋଧ କରି ଟିଏମ୍ସି ଡିଏମ୍କେ ବିଏସ୍ପି ଏବଂ ଜେଡିୟୁ କକ୍ଷତ୍ୟାଗ କରିଥିଲେ

ରାଷ୍ଟପତି ରାମନାଥ କୋବିନ୍ଦ ଦ୍ରାସ୍ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ରାକ୍ୟର ବିଭିନ୍ନ ସ୍ଚାନରେ ଏହି ଅବସରରେ ପ୍ରଦର୍ଶନୀ ଓ ଶ୍ରଦ୍ଧାଞଳି ସଭା ଅନୁଷ୍ପିତ ହେଉଛି

ଅସ୍ତାଗାରରେ ଥିବା ଯୁଦ୍ଧରେ ବ୍ୟବହୂତ ଅସ୍ତଶସ୍ତକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯାଉଛି ଯବାନମାନେ ଅସ୍ଚର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି